ଦଶମ ବ୍ରିକ୍ସ୍ ଶିଖର ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଅଭିମୁଖେ ଯାତ୍ରା କରିବେ

ପିଏମ୍ ଉଗାଣ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଗାଣ୍ଡା ପାର୍ଲାମେଣ୍ଟରେ ଉଦ୍ବୋଧନ ଦେଉଛନ୍ତି ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଉଗାଣ୍ଡା ପାର୍ଲାମେଣ୍ଟରେ ଏହା ପ୍ରଥମ ଅଭିଭାଷଣ ପୂର୍ବରୁ ଉଗାଣ୍ଡା ରାଜଧାନୀ କମ୍ପାଲାରେ ଗତକାଲି ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଥିଲେ ଭାରତ ବିଶ୍ୱରେ ଏକ ଆନ୍ତର୍ଜାତିକ ଉତ୍ପାଦନ ଓ ଷ୍ଟାର୍ଟ ଅପ୍ କେନ୍ଦ୍ର ଭାବେ ମୁଣ୍ଡ ଟେକିଛି ଉଗାଶ୍ଡା ଓ ଅନ୍ୟାନ୍ୟ ଆଫ୍ରିକୀୟ ଦେଶ ସହ ଭାରତର ସମ୍ପର୍କକୁ ପ୍ରଶଂସା କରି ସେ କହିଥିଲେ ଏହି ପ୍ରାକୃତିକ ସମ୍ବଳ ପରିପୂର୍ଣ୍ଣ ମହାଦେଶ ବର୍ତ୍ତମାନ ତାଙ୍କର ସରକାରର ବୈଦେଶିକ ନୀତିର କେନ୍ଦ୍ରରେ ରହିଛି

ପ୍ରଧାନମନ୍ତ୍ରୀ ଗତକାଲି କମ୍ପାଲାରେ ପହଞ୍ଚ ଉଗାଣ୍ଡା ରାଷ୍ଟ୍ରପତିଙ୍କ ସହ ପ୍ରତିନିଧି ମଣ୍ଡଳସ୍ତରୀୟ କଥାବାର୍ତ୍ତା କରିଥିଲେ

ଆଜି ଅପରାହ୍ରରେ ଶ୍ରୀ ମୋଦି ଦକ୍ଷିଣ ଆଫ୍ରିକା ରାଜଧାନୀ ଜୋହାନ୍ସବର୍ଗ ଅଭିମୁଖେ ଯାତ୍ରା କରିବେ ସେଠାରେ ସେ ଦଶମ ବ୍ରିକ୍ସ ଶିଖର ବୈଠକରେ ଅଂଶଗ୍ରହଣ କରିବେ ଚଳିତ ବର୍ଷ ବ୍ରିକ୍ସ୍ ଶିଖର ବୈଠକର ଶୀର୍ଷକ ଆଫ୍ରିକାରେ ବ୍ରିକ୍ସ୍ ଚତୁର୍ଥ ଶିଳ୍ପ ବିପ୍ଲବରେ ସାମୃହିକ ଅଭିବୃଦ୍ଧି ଓ ସମାନ ସମୃଦ୍ଧି ପାଇଁ ସହଯୋଗ ରହିଛି ଜେକେ ଏନ୍କାଉଣ୍ଟର୍ ଜନ୍ମୁ କାଶ୍ମୀରର ଅନନ୍ତନାଗ୍ ଜିଲ୍ଲାରେ ଆଜି ନିରାପତ୍ତା ବାହିନୀ ଯବାନମାନଙ୍କ ସହ ସଂଘର୍ଷରେ ଦୁଇ ଜଣ ଲସ୍କରେ ତୟବା ସନ୍ତାସବାଦୀ ପ୍ରାଣ ହରାଇଛନ୍ତି ନିରାପତ୍ତା ବାହିନୀ ସ୍ୱତ୍ରରେ କୁହାଯାଇଛି ସେନାବାହିନୀ ରାଜ୍ୟ ପୁଲିସ୍ର ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଗୋଷୀ ଓ ସିଆର୍ପିଏଫ୍ର ଏକ ମିଳିତ ଦଳ ଗତରାତିରେ ଲାଲ୍ଚୌକ୍ ଅଞ୍ଚଳର କୋତ୍ୱାଲୀ ଗଳିଠାରେ ଖୋଜାକୋଜି କରୁଥିବାବେଳେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ସେଠାରେ ସନ୍ତାସବାଦୀମାନଙ୍କର ଉପସ୍ଥିତି ସଂକ୍ରାନ୍ତରେ ଗୁପ୍ତ ସୂଚନା ମିଳିବାରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା ବର୍ତ୍ତମାନ ସଂଘର୍ଷର ଅବସାନ ଘଟିଛି ଓ ଖୋଜାଖୋଜି ଜାରି ରହିଛି ଏସ୍ସି ହରିୟାନା ଶତଦ୍ର ଯମୁନା ସଂଯୋଗ କେନାଲ ମାମଲାରେ ପଞ୍ଜାବ ଓ ହରିୟାନା ମଧ୍ୟରେ ଚାଲିଥିବା ବିବାଦରେ ଶୀଘ୍ର ଶୁଣାଶି ବିଷୟ ଲୋଡ଼ି ହରିୟାନା ସରକାର ଆଜି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏହି ମାମଲା ପ୍ରଧାନ ବିଚାରପତି ଦୀପକ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା ମାମଲାକୁ ତାଲିକାଭୁକ୍ତ କରାଯିବା ଲାଗି ଏକ ଉପଯୁକ୍ତ ଖଣ୍ଡପୀଠଙ୍କ ନିକଟରେ ଏହାକୁ ଦାଖଲ କରିବାକୁ ପ୍ରଧାନ ବିଚାରପତି ହରିୟାନା ସରକାରଙ୍କୁ କହିଛନ୍ତି ଶତଦ୍ର୍ଦ୍ରମୁନା ସଂଯୋଗ କେନାଲ୍ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନପାଇଁ ବିଭିନ୍ନ ସମ୍ଭାବନା ଖୋଜି ବାହାର କରିବାକୁ ପୂର୍ବରୁ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ସମୟ ଦେଇଛନ୍ତି ଚଳିତ ମାସ ପ୍ରାରମ୍ଭରେ ସୁପ୍ରିମ୍କୋର୍ଟ କହିଥିଲେ କେନାଲ୍ ପ୍ରସଙ୍ଗରେ ତାଙ୍କର ନିର୍ଦ୍ଦେଶକୁ ପଞ୍ଜାବ ଓ ହରିୟାନା ପାଳନ କରିବା ବାଧତାମୂଳକ

ସ୍ୱଚାର୍ତ୍ରପେ ଜଳ ବକ୍ଷନ ଲାଗି ଶତଦ୍ର ଯମୁନା ସଂଯୋଗ କେନାଲ୍ ପ୍ରସଙ୍ଗ ବିଚାରକୁ ଆସିଥିଲା ଓ ଉଭୟ ରାଜ୍ୟକୁ ନିଜ ନିଜ ଅଞ୍ଚଳରେ କେନାଲ୍ ନିର୍ମାଣ କରିବାକୁ କଥା ଥିଲା

ଲୋକସଭା ପ୍ରିଭିଲେଜ୍ ମୋସନ୍ ଲୋକସଭାରେ କଂଗ୍ରେସ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଗତ କରିଛି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଗତବେଳେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଫେଲ୍ ଯୁଦ୍ଧ ବିମାନ କିଣା ବୁଝାମଣା ସଂକ୍ରାନ୍ତରେ ସଭାକୁ ବିଭ୍ରାନ୍ତ କରିଥିବାର ଦର୍ଶାଇ କଂଗ୍ରେସ ଏହି ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଗତ କରିଛି ଶୃନ୍ୟକାଳବେଳେ କଂଗ୍ରେସ ନେତା ମଲ୍ଲିକାର୍କୁନ ଖଡ୍ଗେ ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଗତ କରିଥିଲେ ଓ ସ୍ୱାଧିକାର କମିଟି ନିକଟକୁ ଏହାକୁ ପଠାଇବାପାଇଁ ବାଚସ୍କତି ସ୍ୱମିତ୍ରା ମହାଜନକୁଙ୍କୁ ଅନୁରୋଧ କରିଥିଲେ କଂଗ୍ରେସର ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଫେଲ୍ ଯୁଦ୍ଧ ବିମାନ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘଟଣାରେ ସଭାକୁ ବିଭ୍ରାନ୍ତ କରିଥିବା ଦର୍ଶାଇ ସେ ତାଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଗତ କରିଛନ୍ତି ଏହାର ଜବାବ୍ରେ ବାଚସ୍କତି ସ୍ୱମିତ୍ରା ମହାଜନ କହିଛନ୍ତି ଏ ବିଷୟ ତାଙ୍କର ବିଚାରାଧୀନ ରହିଛି ବିକେପି ଏମ୍ପି ଅନ୍ତରାଗ ଠାକୁର କଂଗ୍ରେସ୍ ସଭାପତି ରାହୁଲ୍ ଗାନ୍ଧିଙ୍କ ବିର୍ତ୍ଧରେ ମଧ୍ୟ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଗତ କରିଛନ୍ତି ରାଫେଲ୍ ଯୁଦ୍ଧ ବିମାନ କିଣା ଘଟଣାରେ ଶ୍ରୀ ଗାନ୍ଧି ସଭାକୁ ମିଥ୍ୟା ତଥ୍ୟ ଦେଇଥିବାର ସେ ଦୋଷାରୋପ କରିଥିଲେ ସିକେଆଇ ମିଡିଆ ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଛନ୍ତି ସମାଜରେ ଶାନ୍ତି ଓ ସଦ୍ଭାବନା ପ୍ରତିଷ୍ଠା ପାଇଁ ନାଗରିକମାନଙ୍କୁ ସାମାଜିକ ଗଶମାଧ୍ୟମ ଉପରେ ସେମାନଙ୍କର ଏକତରଫା ନିର୍ଭରଶୀଳତାକୁ ସେମାନେ ନିୟନ୍ତ୍ରଣ କରିବାକୁ ହେବ ସେ କହିଛନ୍ତି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଖବରଗ୍ରଡ଼ିକ୍ ନେଇ ଉତ୍ତ୍ୟକ୍ତ ଲୋକମାନଙ୍କଦ୍ୱାରା ସ୍ୱୟଂକୃତ ବିଚାରରେ ଅନେକ ହିଂସାତ୍କକ ଘଟଣା ଓ ହତ୍ୟାକାଶ୍ଡମାନ ବୃଦ୍ଧିପାଉଛି ପ୍ରଧାନ ବିଚାରପତି ଆନ୍ତର୍ଜାତିକ ଆଇନ ସଂଘ ଆଇଏଲ୍ଏଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ସେହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ ବିଚାରପତି ଏନ୍ଆର୍ ମାଧବ ମେନନ୍ ଅଦାଲତ ଗଣମାଧ୍ୟମ ଓ ନିରପେକ୍ଷ ବିଚାର ଗ୍ୟାରେଣ୍ଟି ପ୍ରସଙ୍ଗ ଉପରେ ବକ୍ତତା ଦେଇଥିଲେ ସେ କହିଥିଲେ ନାଗରିକମାନଙ୍କୁ ଅଧିକ ଦାୟିତ୍ୱବାନ୍ ହେବାକୁ ପଡ଼ିବ ଓ କୌଣସି ପଦକ୍ଷେପ ନେବା ପୂର୍ବରୁ ଖବରର ସତ୍ୟାସତ୍ୟକୁ ଯାଞ୍ଚ କରିବାକୁ ହେବ ପ୍ରଧାନ ବିଚାରପତି କହିଛନ୍ତି ଭାରତୀୟ ଗଣମାଧ୍ୟମ କ୍ଷେତ୍ରକୁ ନିଜର ଆତ୍ନସମୀକ୍ଷା କରିବାକୁ ପଡ଼ିବ ଓ ଦାୟିତ୍ୱବାନତା ଏବଂ ପରିପକୃତାର ଏକ ଭାବନା ବିକଶିତ କରିବାକୁ ହେବ ସେ କହିଛନ୍ତି ପ୍ରେସ୍ ସ୍ୱାଧୀନତା ଏକ ଗଣତନ୍ତ୍ରରେ ସମସ୍ତ ପ୍ରକାର ସ୍ୱାଧୀନତାର ମୂଳଦୁଆ ଓ ଗଣମାଧ୍ୟମ ନିଜର ନିୟନ୍ତଶପାଇଁ ସ୍ୱେଚ୍ଛାକୃତ ଭାବେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ଆବଶ୍ୟକ ଶ୍ରୀ ମେନନ୍ କହିଛନ୍ତି ଗଣମାଧ୍ୟମଦ୍ୱାରା ଖବର ପ୍ରସାରଣ ଅନେକ ସମୟରେ ନିରପେକ୍ଷ ତଦନ୍ତ ପ୍ରତି ତିନୋଟି ପର୍ଯ୍ୟାୟରେ ଅସୁବିଧା ସୃଷ୍ଟି କରିଥାଏ ସେଗୁଡ଼ିକ ହେଲା ବିଚାରର ପୂର୍ବବର୍ତ୍ତୀ ସମୟ ବିଚାର ଚାଲିଥିବା ସମୟ ଓ ବିଚାର ସମ୍ପର୍ଶ୍ଣ ହେବା ସମୟ ସେ କହିଛନ୍ତି ସାକ୍ଷୀମାନଙ୍କର ଓ ଅଭିଯୁକ୍ତମାନଙ୍କର ପରିଚୟ ପ୍ରଘଟଦ୍ୱାରା ଅନେକ କ୍ଷେତ୍ରରେ ତାହା ବିଚାରକୁ ପ୍ରଭାବିତ କରିଥାଏ

ବିଶ୍ ନଗର ସେସନ୍ସ୍ କୋର୍ଟ ବିଚାରପତି ଭିପି ଅଗ୍ରୱାଲ୍ ହାର୍ଦ୍ଦିକ୍ ପଟେଲ୍ ଓ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ଭାରତୀୟ ପିଙ୍ଗଳ ଆଇନର ଦଙ୍ଗା ପୋଡ଼ାଜଳା ସରକାରୀ ସମ୍ପତ୍ତି ନଷ୍ଟ ଓ ବେଆଇନ ଭାବେ ଏକତ୍ରିତ ହେବା ଧାରା ଅନୁସାରେ ଦୋଷୀ ସାବ୍ୟସ୍ତ କରିଛନ୍ତି

ପ୍ରେଜ୍ ଛତିଶଗଡ଼ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଛତିଶଗଡ଼କୁ ଦୁଇ ଦିନ ଗସ୍ତରେ ଯାଇ ଆକି ସକାଳେ ଜଗଦଲ୍ପୁରଠାରେ ପହଞ୍ଚୁଛନ୍ତି

ପାକ୍ ପୋଲ୍ସ୍ ପାକିସ୍ତାନରେ ପାର୍ଲାମେଣ୍ଟ ଓ ପ୍ରାଦେଶିକ ବିଧାନସଭାଗୁଡ଼ିକପାଇଁ ନିର୍ବାଚନରେ ମତଦାନ ଚାଲିଛି

ମତଦାନ ପୂର୍ବରୁ ଗଣମାଧ୍ୟମ ଉପରେ ବ୍ୟାପକ ଚଢ଼ଉ ହୋଇଥିବାର ଦେଖିବାକୁ ମିଳିଛି ଓ ପାକିସ୍ତାନ ସାମରିକ ବାହିନୀ ଗୁପ୍ତରେ ଇମ୍ରାନ୍ ଖାଁଙ୍କ ପ୍ରଚାରକୁ ସମର୍ଥନ କରି ତାଙ୍କର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ପ୍ରତି ଅସୁବିଧା ସୃଷ୍ଟି କରିଥିବାର ଅଭିଯୋଗ ମିଳିଛି ପାକିସ୍ତାନ ସାମରିକ ବାହିନୀ ବିଭିନ୍ନ ସାମରିକ ବିଦ୍ରୋହ ମାଧ୍ୟମରେ ଦେଶକୁ ପ୍ରାୟ ଅଧାଅଧି ସମୟ ଶାସନ କରିଛି ନିର୍ବାଚନରେ ସନ୍ତାସବାଦୀମାନଙ୍କର ଅଂଶଗ୍ରହଣକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଛି ସେମାନଙ୍କ ମଧ୍ୟରେ ମୁମ୍ବାଇ ସନ୍ତାସବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତକାରୀ ହାଫିଜ୍ ସୟିଦ୍ର ବେଆଇନ ଘୋଷିତ ଜମାତ ଉଦ୍ ଦୱାର ପ୍ରାର୍ଥୀମାନେ ରହିଛନ୍ତି ହାଫିଜ୍ର ପୁଅ ଓ ଜ୍ୱାଇଁ ମଧ୍ୟ ନିର୍ବାଚନ ଲଢୁଛନ୍ତି ଆମେରିକା କହିଛି ପାକିସ୍ତାନ ପରିସ୍ତିତି ଉପରେ ସେ କଡ଼ା ନଜର ରଖିଛି ଆମେରିକା ବୈଦେଶିକ ବିଭାଗର ଜଣେ ମୁଖପାତ୍ର କହିଛନ୍ତି ପାକିସ୍ତାନରେ ଅବାଧ ନିରପେକ୍ଷ ସ୍ୱଚ୍ଛ ତଥା ଉତ୍ତରଦାୟିକା ସହ ନିର୍ବାଚନକୁ ଆମେରିକା ସମର୍ଥନ କରେ ଟ୍ରମ୍ ଇରାନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ତାହା ସହ ଏକ ପ୍ରକୃତ ବୁଝାମଣା କରିବାକୁ ଆମେରିକା ପ୍ରସ୍ତୁତ ଅଛି

ସେ କହିଛନ୍ତି ଇରାନ୍ ଯଦି କଥାବାର୍ତ୍ତା ପାଇଁ ଅଗ୍ରସର ହୁଏ ତେବେ ତାଙ୍କ ପ୍ରସାଶନ ଏଥିପାଇଁ ପ୍ରସ୍ତୁତ ଅଛି କିନ୍ତୁ ପୂର୍ବର ଓବାମା ସରକାରଙ୍କ ଭଳି ଏହି ବୁଝାମଣା ହେବ ନାହିଁ